ପିଏମ୍ କେୟାରସ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରୋନା ଭୂତାଣୁ ସଂକ୍ରମଣର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ କରୁରିକାଳୀନ ପରିସ୍ଥିତି ନାଗରିକ ସହାୟତା ଓ ରିଲିଫ୍ ପାର୍ଷି ଗଠନ ବିଷୟ ଘୋଷଣା କରିଛନ୍ତି ଏହାଏକ ଉତ୍ଗୀକୃତ ଜାତୀୟ ପାର୍ଷି ହେବ ଓ ଯେକୌଣସି ପ୍ରକାର ଜରୁରିକାଳୀନ ଏବଂ ସଂକଟଜନକ ପରିସ୍ଥିତିରେ ଏହାର ଉପଯୋଗ କରାଯିବ ପ୍ରଧାନମନ୍ତ୍ରୀ ଏହି ଟ୍ରଷ୍ଟର ଚେୟାରମ୍ୟାନ୍ ଅଛନ୍ତି ଟ୍ରଷ୍ଟର ସଦସ୍ୟମାନଙ୍କ ମଧ୍ୟରେ ପ୍ରତିରକ୍ଷା ମନ୍ତ୍ରୀ ସ୍ୱରାଷ୍ଟ୍ରମନ୍ତ୍ରୀ ଓ ଅର୍ଥମନ୍ତ୍ରୀ ରହିଛନ୍ତି

ଏହି ପାର୍ଷିକୁ ଅକ୍ଷ ପରିମାଣର ଅର୍ଥ ମଧ୍ୟ ଦାନ କରାଯାଇପାରିବ ଯାହାଫଳରେ ବହୁ ସଂଖ୍ୟାରେ ଲୋକମାନେ ସେମାନଙ୍କର ଅବଦାନ କରିପାରିବେ

କିଛି ଟ୍ୱିଟ୍ ବାର୍ତ୍ତାରେ ପ୍ରଧାନମନ୍ତ୍ରୀ କହିଛନ୍ତି କୋଭିଡ୍ ନାଇଷ୍ଟିନ୍ର ମୁକାବିଲା ପାଇଁ ଦାନ କରିବାକୁ ପ୍ରାୟ ସବୁ ବର୍ଗର ଲୋକମାନେ ଇଚ୍ଛା ବ୍ୟକ୍ତ କରିଛନ୍ତି

ନୂଆଦିଲ୍ଲୀରେ ସାମ୍ବାଦିକମାନଙ୍କୁ ଏ ସଂକ୍ରାନ୍ତରେ ସୂଚନା ଦେଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ୍ କହିଛନ୍ତି ଯେଉଁ ଲୋକମାନେ ସଂକ୍ରମିତ ଲୋକଙ୍କ ସଂସ୍ୱର୍ଷରେ ଆସୁଛନ୍ତି ସେମାନଙ୍କୁ ଖୋଜି ବାହାର କରିବା ପାଇଁ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକ ସହ ମିଶି କାର୍ଯ୍ୟ କରୁଛନ୍ତି ତାଛଡ଼ା ସାମୁହିକ ସ୍ତରରେ ତଦାରଖ ଓ ଭୂତାଣୁ ସଂକ୍ରମଣ ବ୍ୟାପିବାକୁ ରୋକିବା ପାଇଁ ରଣକୌଶଳ ଉପରେ କାର୍ଯ୍ୟ କରାଯାଉଛି ସେ କହିଛନ୍ତି ଲୋକମାନେ ଘର ମଧ୍ୟରେ ଆବଦ୍ଧ ହୋଇ ରହିବା ଓ ସାମାଜିକ ସ୍ତରରେ ଦୂରତ୍ୱ ବକାୟ ରଖିବାକୁ ଯେଭଳି କଡ଼ାକଡ଼ି ଭାବେ ପାଳନ କରାଯିବ ସେ ଦିଗରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରମାନେ ଯଥାସ୍ୟବ ଉଦ୍ୟମ ଚଳାଇଛନ୍ତି ସ୍ୱାସ୍ଥ୍ୟ ମୌଳିକ ଢାଞ୍ଚା ପ୍ରସ୍ତୁତି ଉପରେ ମଧ୍ୟ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକ ସହ ମିଶି କାର୍ଯ୍ୟ କରୁଛନ୍ତି କୋଭିଡ୍ ନାଇଣ୍ଟିନ୍ ହସ୍ୱିଟାଲ୍ ଓ ବ୍ଲକ୍ଗୁଡ଼ିକର ସ୍ଥାପନ ଉପରେ ସରକାର ଅଧିକ ଆଲେଶକପାତ କରୁଥିବାର ସେ ଜଣାଇଛନ୍ତି କରୋନା ରେଡିଓ କୋଭିଡ୍ ନାଇଷ୍ଟିନ୍ ଚ୍ୟାଲେଞ୍ଜ ର ମୁକାବିଲା କ୍ଷେତ୍ରରେ ରେଡିଓର ଏକ ବଡ଼ ଭୂମିକା ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ଟ୍ୱିଟରରେ ଲୋକମାନଙ୍କର ପ୍ରଶ୍ନଗୁଡ଼ିକର ଉତ୍ତର ଦେବାକୁ ଯାଇ ପ୍ରଧାନମନ୍ତ୍ରୀ କହିଛନ୍ତି ରେଡିଓ ଯେକୌଣସି ସ୍ଥାନରେ ସୂଚନା ପହଞ୍ଚାଇ ପାରିବ ସେ କହିଛନ୍ତି ବର୍ତ୍ତମାନ ସମୟରେ ସର୍ବସାଧାରଣ ସକାରାତ୍ମକ ଆଭିମୁଖ୍ୟ ପୋଷଣ କରିବା ଉଚିତ୍ ଓ ଲୋକମାନଙ୍କ ମନରୁ ଶଙ୍କା ଦୂର କରାଯିବା ଆବଶ୍ୟକ ଏହି କାର୍ଯ୍ୟ କରିବାରେ ରେଡିଓ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି କୋଭିଡ୍ ନାଇଣ୍ଟିନ୍ ବିରୁଦ୍ଧରେ ସଂଗ୍ରାମରେ ଦେଶର ଜନସାଧାରଣ ଐକ୍ୟବଦ୍ଧ ହୋଇ କାର୍ଯ୍ୟ କରୁଛନ୍ତି ବୋଲି ସେ କହିଛନ୍ତି

କୋଭିଡ୍ ନାଇଷ୍ଟିର ମୁକାବିଲା ପାଇଁ ସମ୍ପ୍ରତି ଚାଲିଥିବା ଉଦ୍ୟମରେ ଆୟୁଷର ଗୁରୁତ୍ୱ ଆହୁରି ବୃଦ୍ଧି ପାଇଛି ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଆୟୁଷ କ୍ଷେତ୍ରର ପେଷାଦାରମାନଙ୍କ ସହ ବାର୍ଭାଳାପ କରି ଶ୍ରୀ ମୋଦୀ କହିଛନ୍ତି ଆୟୁଷ ନେଟୱର୍କ ସମଗ୍ର ଦେଶରେ କାର୍ଯ୍ୟ କରୁଛି ସେ ଦୃଷ୍ଟିରୁ କରୋନା ଭୂତାଣୁ ସଂକ୍ରମଣ ବ୍ୟାପିବାକୁ ରୋକିବା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ନିର୍ଦ୍ଦେଶାବଳୀ ଅନୁସାରେ କାର୍ଯ୍ୟ କରିବା ସମୟରେ ସେମାନେ ଏହି ନେଟୱର୍କର ଯଥାସ୍ୟବ ବ୍ୟବହାର କରିବା ଉଚିତ୍

କୋଭିଡ୍ ନାଇଷ୍ଟିନ୍ରୁ ଆରୋଗ୍ୟ ଲାଭ ପାଇଁ ଆୟୁଷକୁ ନେଇ କିଛି ଗୋଷ୍ଠୀ ଦ୍ୱାରା କରାଯାଉଥିବା ଦାବିର ଯାଞ୍ଚ କରିବା ପ୍ରତି ସେ ଗୁରୁତ୍ୱ ଦେଇଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ଆୟୁଷ ବୈଜ୍ଞାନିକ ଆଇସିଏମ୍ଆର୍ ସିଏସ୍ଆଇଆର୍ ଓ ଅନ୍ୟାନ୍ୟ ଗବେଷଣା ସଂଗଠନଗୁଡ଼ିକ ଏକାଠି ହୋଇ ପ୍ରମାଣଭିଭିକ ଗବେଷଣା ଉପରେ ଧ୍ୟାନ କେନ୍ଦ୍ରୀଭୂତ କରିବା ଆବଶ୍ୟକ ଆବଶ୍ୟକ ସ୍ଥଳେ ଆୟୁଷ ସହ କଡ଼ିତ ବେସରକାରୀ ଡାକ୍ତରମାନଙ୍କର ସାହାଯ୍ୟ ନିଆଯାଇପାରେ ବର୍ତ୍ତମାନ ହାଣ୍ଡ ସାନିଟାଜରର ଅଭାବ ଦେଖାଦେଇଥିବାରୁ ଆୟୁଷ ଔଷଧ ଉତ୍ପାଦନକାରୀମାନେ ଏହାର ଉତ୍ପାଦନ ପାଇଁ ସେମାନଙ୍କର ସମ୍ଭଳର ଉପଯୋଗ କରିପାରିବେ ସେ କହିଛନ୍ତି ଟେଲି ମେଡିସିନ୍ ବ୍ୟବସ୍ଥାର ସାହାଯ୍ୟ ନେଇ ସେମାନେ ଲୋକମାନଙ୍କ ମଧ୍ୟରେ କରୋନା ଭୂତାଣୁ ବିଷୟରେ ସଚେତନତା ସୃଷ୍ଟି କରିପାରିବେ ଭୂତାଣୁ ସଂକ୍ରମଣ ବ୍ୟାପିବାକୁ ରୋକିବା ପାଇଁ ସାମାଜିକ ଦୂରତ୍ୱ ବକାୟ ରଖିବା ପ୍ରତି ପ୍ରଧାନମନ୍ତ୍ରୀ ଗ୍ରର୍ତ୍ୱାରୋପ କରିଛନ୍ତି

ନୂଆଦିଲ୍ଲୀର ଏମସ୍ ଠାରେ ସ୍ଥାପନ କରାଯାଇଥିବା ଏହି କେନ୍ଦ୍ର ସହ ଯୋଗାଯୋଗ କରିବା ପାଇଁ ଏକ ଆଇଭିଆର୍ଏସ୍ ନମ୍ଭର ଦିଆଯାଇଛି

ଏହି କେନ୍ଦ୍ର ଏକ ଟେଲିମେଡିସିନ୍ ହବ୍ ଯାହା ମାଧ୍ୟମରେ ବିଭିନ୍ନ ବିଭାଗର ଡାକ୍ତରମାନଙ୍କ ସହ ଯୋଗାଯୋଗ କରାଯାଇ କୋଭିଡ୍ ନାଇଷ୍ଟିନ୍ ସମ୍ଭନ୍ଧୀୟ ସମସ୍ୟାଗ୍ରଡ଼ିକ ବିଷୟରେ ପରାମର୍ଶ କରାଯାଇ ପାରିବ

ଏହା ମାଧ୍ୟମରେ ଦୁଇ ପଟର୍ ଅଡିଓ ଭିଡ଼ିଓ ଓ ଲିଖିତ ଉପାୟରେ ପରାମର୍ଶ କରାଯାଇ ପାରିବ ମୋବାଇଲ୍ ଯୋଗେ ଲୋକମାନେ ଡାକ୍ତରମାନଙ୍କ ସହ ପରାମର୍ଶ କରିପାରିବେ ଏବଂ ହ୍ୱାଟସ୍ଆପ୍ ସ୍କାଇପ୍ ଓ ଗୁଗୁଲ ଡୁଓ ମାଧ୍ୟମରେ ମଧ୍ୟ ଭିଡ଼ିଓ କଲ୍ କରିପାରିପାରିବେ କୋଭିଡ୍ ନାଇଞ୍ଜିନ୍ରେ ସଂକ୍ରମିତ ହୋଇ ଗୁରୁତ୍ୱର ଅବସ୍ଥାରେ ଥିବା ବ୍ୟକ୍ତିମାନଙ୍କୁ ବିଭିନ୍ନ ବିଭାଗର ସ୍କେଶିଆଲିଷ୍ଟ ଡାକ୍ତରମାନେ ସହାୟତା କରିବେ ଏହି କେନ୍ଦ୍ରକୁ ଜାତୀୟ ମେଡିକାଲ୍ କଲେଜ ନେଟ୍ୱର୍କ ସହ ସଂଯୋଗ କରାଯାଇଛି

କୋଭିଡ୍ ନାଇଷ୍ଟିନ୍ ଜାତୀୟ ଟେଲି କନ୍ସଲଟେସନ୍ ସେଣ୍ଟର ସହ ଦେଶର ଯେକୌଣସି ଭାଗରୁ ଯୋଗାଯୋଗ କରାଯାଇ ପାରିବ

ଗତକାଲିଠାରୁ ପୂର୍ବରୁ କରାଯାଇଥିବା ଟିକେଟ୍ଗୁଡ଼ିକର ବାତିଲ ପାଇଁ ଯାତ୍ରୀମାନଙ୍କୁ ଯାତ୍ରା ସମ୍ଭନ୍ଧୀୟ ବିସ୍ତୃତ ତଥ୍ୟ ସହ ଟିକେଟ୍ ଡିପୋଜିଟ୍ ରିସିପ୍ ଦାଖଲ କରିବାକୁ ପଡ଼ିବ

ଏହିସବୁ ଟିକେଟ୍ଗୁଡ଼ିକର ବାତିଲ କରାଯିବା ସମୟରେ ଯାତ୍ରୀମାନେ ସେମାନଙ୍କର ଅର୍ଥ ଫେରସ୍ତ ପାଇବା ପାଇଁ ରେଳବାଇ ପକ୍ଷରୁ ଏକ ବ୍ୟବସ୍ଥା ଯୋଗାଇ ଦିଆଯିବ ଇ ଟିକେଟ୍ଗୁଡ଼ିକ କ୍ଷେତ୍ରରେ ଯାତ୍ରୀମାନେ ଫେରିପାଇବାକୁ ଥିବା ଅର୍ଥ ସିଧାସେମାନଙ୍କର ଆକାଉଣ୍ଟରେ ଜମା ହୋଇଯିବ କରୋନା ରେଲୱେ ଦେଶରେ କରୋନା ଭୂତାଣୁ ସଂକ୍ରମଣ ବ୍ୟାପିବାକୁ ରୋକିବାର ଏକ ଉଦ୍ୟମ ସ୍ୱରୂପ ଉତ୍ତର ରେଳବାଇ ଲୋକମାନଙ୍କୁ ପୂଥକ କରି ରଖିବା ପାଇଁ ସଫଳତାର ସହ ଏହାର ପ୍ରଥମ କୋଚ୍ ହସ୍କିଟାଲ୍ ସ୍ଥାପନ କରିଛି

ଭୂତାଣୁ ସଂକ୍ରମଣ ବନ୍ଦ ହେବା ପରେ କୋଚ୍ଗୁଡ଼ିକୁ ସମ୍ପର୍ଣ୍ଣ ରୂପେ ଭୂତାଣୁ ମୁକ୍ତ କରାଯିବ

ତା ଛଡ଼ା ଆକାଶବାଣୀ ଦୂରଦର୍ଶନ ନ୍ୟୁଜ୍ ପ୍ରଧାନମନ୍ତୀ କାର୍ଯ୍ୟାଳୟ ଓ ତଥ୍ୟ ଓ ପ୍ରସାରଣ ମନ୍ତ୍ରଣାଳୟ ୟୁ ଟ୍ୟୁବ୍ ଚ୍ୟାନେଲ୍ଗୁଡ଼ିକରେ ଏହାର ଲାଇଭ୍ ଷ୍ଟ୍ରିମ୍ ହେବ ହିନ୍ଦୀ ପ୍ରସାରଣ ପରେ ପରେ ଆକାଶବାଣୀ କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାରେ ପ୍ରସାରଣ କରିବ